ବିରୋଧୀ ଦଳର ନେତା ପ୍ରଦୀପ୍ତ ନାୟକ ଶ୍ରନ୍ୟକାଳରେ ଏହି ପ୍ରସଙ୍ଙ ଉଠାଇଥିଲେ

ଏହା କେବଳ ରାଜ୍ୟର ସମସ୍ୟା ନୁହଁ ବରଂ ପୁରା ଦେଶର ସମସ୍ୟା

ଚଳିତ ବର୍ଷ ମହାରାଷ୍ଟରେ ଲଗାଣ ବର୍ଷା ଯୋଗୁଁ ପିଆଜ ଉପାଦନ ହ୍ରାସ ପାଇଛି

ଫଳରେ ସେମାନେ ଗୁରୁତର ଆହତ ହୋଇଛନ୍ତି ଏହାପରେ ବାଘ ଜଙ୍ଗଲ ଭିତରକୁ ଚାଲିଯାଇଥିବା ଜଶାପଡିଛି